କଂଗ୍ରେସ ଓ ବିଜେପି ସଭ୍ୟମାନେ ଚାରା ଦୂର୍ନୀତି ଘଟଣାର ସିବିଆଇ ତଦନ୍ତ ଦାବିରେ ଗୃହର ମଧଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ସୂଚାରୁର୍ପେ ଚାଲିପାରି ନାହିଁ

ବିଧାନସଭା ଦାମରାଉତ ରାକନୀତିକ ଘଟଶାକ୍ରମେ ପୂର୍ବତନ ମନ୍ତୀ ତଥା ବିଜେଡ଼ି ସଦସ୍ୟ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଆଜି ବିଧାନସଭାରେ ତାଙ୍କର ବସିବା ଆସନରେ ପରିବର୍ଉନ କରାଯାଇଛି

କିଲ୍ଲପାଳଙ୍କ ଉପସ୍ଥିତିରେ ଏହି ଭିଭିପାଟ୍ ଯାଞ ଆର ହୋଇଛି

ସେଠାରେ ବିଭିନ୍ତ ଶ୍ରମିକ ସଂଗଠନ ଶିକ୍ଷାନୁଷ୍ଠାନ ଓ ବିଭିନ୍ତ ବିଭାଗ ପକ୍ଷରୁ ବିଶ୍ୱକର୍ମାପ୍ରଜା ପାଳନ କରାଯାଉଛି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୂଷ୍କିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ରୁ କରାଯାଇଛି ବିଶ୍ୱକର୍ମା ପ୍ରଜା ଉପଲକ୍ଷେ ବିଭିନ୍ନ ସ୍ଚାନରେ ସୁଉଚ ତୋରଣମାନ ନିର୍ମାଣ କରାଯାଇଛି ରଙ୍ଗୀନ ଆଲୋକମାଳାରେ ବିଭିନ୍ନ ଶି ୍ବ ନଗରୀ ଝଲସି ଉଠୁଛି

ଘର୍ଷ୍ଡିବଳୟ ଓ ମୌସ୍ମୀ ଟ୍ରପ୍ଲାଇନ୍ ପ୍ରଭାବରେ ଲଘ୍ଚାପ ସୃଷ୍ି ହେବ